କେନ୍ଦ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ଏହି ଆନ୍ତଃମନ୍ତ୍ରଶାଳୟସ୍ତରୀୟ ପ୍ରତିନିଧି ଦଳ ଦୁଇଟି ଭାଗରେ ବିଭକ୍ତ ହୋଇ ଆକିଠାରୁ ଫୋନି ପ୍ରଭାବିତ ଅଞ୍ଚଳ ଗସ୍ତ କରୁଥିବା ସ୍ଟଚନା ମିଳିଛି

ଆସନ୍ତାକାଲି କଟକ ଓ ଖୋର୍ବ୍ଧା କିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଞଳ ଅନୁଧ୍ୟାନ କରିବେ

ସାମୁଦ୍ରିକ ଝଡ଼ ଫୋନିରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ରେଳଷେସନ୍ ଓ ରେଳପଥର ଯୁଦ୍ଧକାଳୀନ ଭିଭିରେ ମରାମତି କରାଯାଇ ଟ୍ରେନ୍ ଚଳାଚଳ ଆର ସେହିଭଳି ବାତ୍ୟା ଯୋଗୁଁ ଭୁବନେଶ୍ୱର ଓ ଖୋର୍ଦ୍ଧାରୁ ବାତିଲ ହୋଇଥିବା ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି

ତେଶୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ପୋଲିସ୍ ଘଟଣାସ୍ଚଳରେ ପହଞ୍ ରାସ୍ତାରୋକ ହଟାଇବା ପାଇଁ ବୁଝାସୁଝା କରୁଛି ତୁରନ୍ତ ବିଦ୍ୟୁତ ସଂଯୋଗ ଦେବାକୁ ସ୍ତାନୀୟ ଲୋକେ ଦାବି କରିଛନ୍ତି

ଆସନ୍ତାକାଲି ବାକି ଜିଲ୍ଲାମାନଙ୍କରେ ରିଟର୍ଶ୍ୱିଂ ଅଫିସରମାନଙ୍କୁ ଟ୍ରେନିଂ ଦିଆଯିବ

ଚଳିତ ଥର ରାଜ୍ୟରେ ପ୍ରଥମଥର ପାଇଁ ଗଶତି କେନ୍ଦରେ ଏସି ଲଗାଯିବ

ଭିଭିପାଟ୍ ଗଣତି ସମାନ୍ତରାଳ ଭାବେ କରାନଯାଇ ଗୋଟିଏ ବୁଥ୍ ପରେ ଆଉ ଗୋଟିଏ ବୁଥ୍ର କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ହାଇକୋର୍ଟ ଓଡ଼ିଶା ହାଇକୋର୍ଟରେ ଆଜି କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି

ପରବର୍ଉୀ ସମୟରେ ହାଇକୋର୍ଟ ବାର୍ ଆସୋସିଏସନ୍ ଅନୁରୋଧକ୍ରମେ କୋର୍ଟ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା ଫୋନି ପ୍ରଭାବରେ କୋର୍ଟ ପରିସରରେ ବ୍ୟାପକ କ୍ଷତି ଏବଂ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ନଥିବାରୁ ଗତ ଶନିବାର ପର୍ଯ୍ୟନ୍ତ କୋର୍ଟକାର୍ଯ୍ୟ ବନ୍ଦ ରହିଥିଲା ଲ୍ୟାଣ୍ଡମାଇନ୍ ମାଲକାନଗିରି କିଲ୍ଲୁ ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ବନ ନିକଟରେ ଆକି ଏକ ଲ୍ୟାଣ୍ଡମାଇନ୍ ବିସ୍କୋରଣ ଘଟି ଜଣେ ବିଏସ୍ଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି ତାଙ୍କୁ ପ୍ରାଥମିକ ଚିକିହା ପରେ କୋରାପୁଟ ଜିଲ୍ଲା ସଦର ମହକୁମା ଚିକିସାଳୟକୁ ସ୍ଥାନାନ୍ତରିତ କରାଯିବ

ଫଳରେ କନଷ୍କେବଲ ଜବତାର ସିଂଙ୍କ ଡାହାଣ ଗୋଡ଼ ଆଘାତ ହୋଇଥିଲା ଘଟଣା ପରେ ସଂପୂକ୍ତ ଅଞଳରେ ତଲାସି ଅଭିଯାନ କୋରଦାର କରାଯାଇଥିବା ଜଣାପଡ଼ିଛି

ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି

କିଲ୍ଲାର ବିଭିନ୍ନ ସ୍ଚାନରେ କୂଅ ପୋଖରୀ ନଦୀରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି